ଶ୍ରୀ ମୋଦି ନ୍ତଆଦିଲ୍ଲୀରୁ ଭିଡ଼ିଓ କନ୍ଫରେନ୍ଦିଂ ମାଧ୍ୟମରେ ଏହି କାର୍ଯ୍ୟ ସମ୍ପନ୍ନ କରିବେ

ସେହିସବୁ ଦ୍ୱୀପଗୁଡ଼ିକ ହେଲା ପୋର୍ଟବ୍ଲେୟାର୍ ସ୍ୱରାଜ୍ଦୀପ୍ ଲିଟିଲ୍ ଆଣ୍ଡାମାନ୍ କାର୍ନିକୋବର କାମୋଟା ଗ୍ରେଟ୍ ନିକୋବର ଲଙ୍ଗ୍ ଆଇଲ୍ୟାଣ୍ଡ ଏବଂ ରାଙ୍ଗାଟ୍ କେନ୍ଦ୍ରଶାସିତ ଅଞ୍ଚଳ ଆଣ୍ଡାମାନ ନିକୋବର ଏକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ହୋଇଥିବା ଦୃଷ୍ଟିରୁ ସେଠାକୁ ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ଆସିଥା'ନ୍ତି ସେମାନଙ୍କ ଲାଗି ଟେଲି ଯୋଗାଯୋଗ ଓ ଇଣ୍ଟରନେଟ୍ ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି ଗତକାଲି ପ୍ରଧାନମନ୍ତ୍ରୀ ଆଶ୍ଡାମାନ ନିକୋବରର ବିଜେପି କର୍ମକର୍ତ୍ତାଙ୍କ ସହିତ ଭିଡ଼ିଓ କନ୍ଫରେନ୍ିଂ ମାଧ୍ୟମରେ ବାର୍ତ୍ତାଳାପ ସମୟରେ ଏ ସଂପର୍କରେ ସ୍କଚନା ଦେଇ କହିଛନ୍ତି ସରକାର ସେଠାରେ ସାମ୍ରଦ୍ରିକ ଖାଦ୍ୟ ନଡ଼ିଆ ଭିତ୍ତିକ ଦ୍ରବ୍ୟ ଓ ଜୈବିକ ଦ୍ରବ୍ୟ ସଂପର୍କିତ ଶିଳ୍ପ ପ୍ରତିଷ୍ଠା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି ନବଭାରତର ବିକାଶ ଲାଗି ସମଗ୍ର ଦେଶର ବିକାଶ ଜରୁରୀ ତେବେ ସରକାରଙ୍କ ସମସ୍ତ ଯୋଜନାର ସୁଫଳ ଯେଭଳି ପ୍ରତ୍ୟେକ ନାଗରିକଙ୍କ ନିକଟରେ ପହଞ୍ଚପାରିବ ତାହା ସୁନିଣ୍ଠିତ କରିବା ଲାଗି ସେ ଦଳୀୟ କର୍ମକର୍ତ୍ତାଙ୍କୁ ଆହ୍ୱାନ ଦେଇଛନ୍ତି

ଏହି ଅବସରରେ କୋଭିଡ୍ ନାଇଣ୍ଟିନ୍ ମହାମାରୀ ସମୟରେ ସ୍ଥାନୀୟ ଅଞ୍ଚଳରେ ଦଳ ପକ୍ଷରୁ କରାଯାଇଥିବା ଉଦ୍ଧାରକାର୍ଯ୍ୟ ସଂପର୍କରେ ବିଜେପି କର୍ମକର୍ତ୍ତାମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ଆତ୍ମନିର୍ଭର ଭାରତ ଆତ୍କନିର୍ଭର ଭାରତ ଅଭିଯାନକୁ ବ୍ୟାପକ ଭାବେ କାର୍ଯ୍ୟକାରୀ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରସ୍ତୁତ ରହିଛି ବୋଲି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି

ମୋର୍ଟାର ଆକ୍ରମଣ ଜାମ୍ମୁ ଓ କାଶ୍ମୀର ପୁଞ୍ କିଲ୍ଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖା ଏଲଓସି ନିକଟରେ ପାକିସ୍ତାନ ଗତକାଲି ସନ୍ଧ୍ୟାରେ ପୁନଶ୍ଚ ଯୁଦ୍ଧବିରତି ଉଲ୍ଲୁଘନ କରିଛି ଶାହପୁର କିର୍ଣ୍ଣି ଓ କ୍ରିଷ୍ଣା ଘାଟି ଅଞ୍ଚଳରେ ପାକିସ୍ତାନ ପଟୁ ଅବିଚାରିତ ଭାବେ ମୋର୍ଟରେ ଆକ୍ରମଣ କରାଯାଇଥିବା ପ୍ରତିରକ୍ଷା ଜନସଂପର୍କ ଅଧିକାରୀ କର୍ଣ୍ଣେଲ ଦାଭିନ୍ଦର ଆନନ୍ଦ କହିଛନ୍ତି ସେ କହିଛନ୍ତି ଯେ ପାକିସ୍ତାନ ସେନା ପକ୍ଷରୁ ପ୍ରଥମେ ସାମାନ୍ୟ ଗୁଳି ଚଳା ଯାଇଥିଲା ପରବର୍ତ୍ତୀ ସମୟରେ ବଡ଼ଧରଣର ମୋର୍ଟାର ଆକ୍ରମଣ କରାଯାଇଥିଲା ଏହାର ଜବାବ ଦେବାକୁ ଯାଇ ଭାରତୀୟ ସେନା ପକ୍ଷରୁ ସମାନ ପ୍ରକାର ପ୍ରତିଆକ୍ରମଣ କରାଯାଇଥିଲା ଏଲ୍ଓସି ନିକଟରେ ଦୁଇ ପକ୍ଷ ମଧ୍ୟରେ ବେଶ୍ କିଛି ସମୟ ଆକ୍ରମଣ ଓ ପ୍ରତିଆକ୍ରମଣ ଜାରି ରହିଥିଲା ତେବେ ଭାରତୀୟ ପଟରେ କୌଣସି ଧନଜୀବନ ହାନି ଘଟିନାହିଁ ବୋଲି ଆନନ୍ଦ କହିଚ୍ଛନ୍ତି ମ୍ୟୁକ୍ିୟମ୍ କର୍ଣ୍ଣାଟକ ହୁବ୍ଲିଠାରେ ରେଳବାଇର ଏକ ମ୍ୟୁକ୍କିୟମ୍କୁ ଗତକାଲି ରେଳମନ୍ତ୍ରୀ ପିୟୁଷ ଗୋଏଲ୍ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଭିଡ଼ିଓ କନ୍ଫରେନ୍ସିଂ କରିଆରେ ଲୋକାର୍ପିତ କରିଛନ୍ତି ଏହି କାର୍ଯ୍ୟକ୍ରମରେ ରେଳବାଇ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗାଡ଼ି ପୌରୋହିତ୍ୟ କରିଥିବା ବେଳେ ଅନ୍ୟାନ୍ୟ ବରିଷ୍ଣ ଅଧିକାରୀମାନେ ଉପସ୍ଥିତ ଥିଲେ ମହୀଶ୍ଚରରେ ଥିବା ଐତିହାସିକ ରେଳ ମ୍ୟୁଜିୟମ୍ ପରେ ଏହା ଉତ୍ତର କର୍ଣ୍ଣାଟକର ପ୍ରଥମ ଓ ଦକ୍ଷିଣ ପଶ୍ଚିମ ରେଳପଥର ଦ୍ୱିତୀୟ ମ୍ୟୁକ୍କିୟମ୍ ହୋଇପାରିଛି ଏହି ଅବସରରେ ରେଳମନ୍ତ୍ରୀ ଶ୍ରୀ ଗୋଏଲ୍ କହିଛନ୍ତି ରେଳବାଇ ସହ ଆମ ସମସ୍ତଙ୍କର ଆବେଗିକ ସଂପର୍କ ରହିଛି ରେଳରେ ଯାତ୍ରା କରିବା ବେଳେ ମହାତ୍ମା ଗାନ୍ଧୀ ଭାରତକୁ ଭଲ ଭାବେ ଚିହ୍ନିପାରିଥିଲେ ବୋଲି ଗୋଏଲ୍ କହିଛନ୍ତି

ଫଳରେ ଘରେ ବସି ରୋଗୀମାନେ ଡାକ୍ତରମାନଙ୍କ ସହିତ ସେମାନଙ୍କ ରୋଗ ସଂପର୍କରେ ପରାମର୍ଶ କରିପାରୁଛନ୍ତି ଏହି ସଫଳତାକୁ ପ୍ରଶଂସା କରି ଡକ୍ଲର ହର୍ଷବର୍ଦ୍ଧନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଡିଜିଟାଲ୍ ଇଣ୍ଡିଆର ଅଂଶ ସ୍ୱର୍ପ ବ୍ରଡ୍ବ୍ୟାଣ୍ଡ ଓ ମୋବାଇଲ୍ ଫୋନ୍ ଜରିଆରେ ଏହାକୁ ଆୟୁଷ୍ମାନ ଭାରତ ଏବଂ ସ୍ୱାସ୍ଥ୍ୟ ଓ ସୁଧାର କେନ୍ଦ୍ରରେ ଆରମ୍ଭ କରାଯାଇଥିଲା ଏଥିରେ ପ୍ରଥମତଃ ଡାକ୍ତର ଡାକ୍ତର ମଧ୍ୟରେ ଓ ଦ୍ୱିତୀୟଟି ରୋଗୀ ଡାକ୍ତର ମଧ୍ୟରେ ଇ ସଞ୍ଜିବନୀ ଓପିଡି ପରାମର୍ଶ କରାଯାଇ ପାରୁଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି

ତେବେ ନମୁନା ପରୀକ୍ଷଣର ସଂଖ୍ୟାକୁ କ୍ରମାଗତ ଭାବେ ବୃଦ୍ଧି କରାଯାଇଆସୁଛି ଦେଶରେ ବର୍ଭମାନ ଆରୋଗ୍ୟଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର କର୍ତ୍ତପକ୍ଷଙ୍କ ସହିତ ମିଳିତ ଭାବେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ଲାଗି ନେଉଥିବା ପଦକ୍ଷେପ ଲାଗି ଏହା ସମ୍ଭବପର ହୋଇପାରିଛି

ପ୍ରାଥମିକ ତଦନ୍ତରୁ ମିଳିଥିବା ସ୍ଟଚନା ଅନୁଯାୟୀ ଏହା ଅଗ୍ରିକାଣ୍ଡ ବିଦ୍ୟୁତ୍ ସଟ୍ସର୍କିଟ୍ ଯୋଗୁଁ ହୋଇଥିବା କଣାପଡ଼ିଛି ରେଲଓ୍ବେ ରିକୁଟମେଣ୍ଟ ରେଳବାଇରେ ଯେକୌଣସି ନିଯୁକ୍ତି ଲାଗି କେବଳ ଭାରତୀୟ ରେଳବାଇ ଦ୍ୱାରା ହିଁ ବିଜ୍ଞାପନ ପ୍ରକାଶ କରାଯାଇଥାଏ ଏଥିଲାଗି କୌଣସି ଘରୋଇ ସଂସ୍ଥାକୁ ଅନୁମତି ଦିଆଯାଇ ନାହିଁ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ ଗତକାଲି ସ୍ୱଷ୍ଟୀକରଣ ଦିଆଯାଇଛି ମନ୍ତ୍ରଣାଳୟ କହିଛି ଆଭେଷ୍ଟ୍ରାନ୍ ଇନ୍ଫୋଟେକ୍ ନାମକ ଏକ ଘରୋଇ ସଂସ୍ଥା ଭାରତୀୟ ରେଳବାଇରେ କିଛି ନିଯୁକ୍ତି ପାଇଁ କେତେକ ପ୍ରମୁଖ ସମ୍ଭାଦପତ୍ରରେ ବିଜ୍ଞାପନ ପ୍ରକାଶ କରିଥିବା ଖବର ତାଙ୍କ ନଜରକୁ ଆସିଛି

ତେବେ ଭାରତୀୟ ରେଳବାଇରେ ଥିବା ବିଭିନ୍ନ ପଦ ପୂରଣ ଲାଗି କେନ୍ଦ୍ରୀକୃତ ନିଯୁକ୍ତି ବିଜ୍ଞପ୍ତି ମାଧ୍ୟମରେ ଦରଖାସ୍ତ ଆହ୍ୱାନ କରାଯାଇଥାଏ ଏହି ବିଜ୍ଞପ୍ତି ଏମ୍ପ୍ଲୟମେଣ୍ଟ ନିଉଜ୍ ଓ ରୋଜଗାର ସମାଚାର ତଥା ଜାତୀୟ ଓ ଆଞ୍ଚଳିକ ସ୍ତରରେ ପ୍ରମୁଖ ଦୈନିକ ଖବରକାଗଜରେ ପ୍ରକାଶ ପାଇଥାଏ ଏତଦ୍ବ୍ୟତୀତ ଏହି ବିଜ୍ଞପ୍ତି ରେଳବାଇ ନିଯୁକ୍ତି ବୋର୍ଡର ବିଭିନ୍ନ ସରକାରୀ ଓ୍ୱେବ୍ସାଇଟ୍ରେ ମଧ୍ୟ ପ୍ରଦର୍ଶନ କରାଯାଇଥାଏ ସେହିଭଳି ବିଭିନ୍ନ ପଦ ଲାଗି ରେଳବାଇ ପକ୍ଷରୁ ଅନ୍ଲାଇନ୍ ମାଧ୍ୟମରେ ମଧ୍ୟ ଯୋଗ୍ୟ ଆବେଦନକାରୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଇଥାଏ ବୋଲି ରେଳବାଇ ପକ୍ଷରୁ ସ୍ୱଷ୍ଟ କରାଯାଇଛି ତେବେ ଆଜି ପର୍ଯ୍ୟନ୍ତ ଭାରତୀୟ ରେଳବାଇରେ କୌଣସି ପ୍ରକାର ନିଯୁକ୍ତି ଲାଗି କୌଣସି ଘରୋଇ ସଂସ୍ଥାକୁ ଅନୁମତି ପ୍ରଦାନ କରାଯାଇ ନାହିଁ ଆଭେଷ୍ଟ୍ରାନ୍ ଇନ୍ଫୋଟେକ୍ ପକ୍ଷରୁ କରାଯାଇଥିବା ଏହି ବେନିୟମ କାର୍ଯ୍ୟର ତଦନ୍ତ ଆରମ୍ଭ କରାଯାଇଛି ଏବଂ ଆଇନ ଅନୁସାରେ ଦୋଷୀ ବିରୁଦ୍ଧରେ ଦୂଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଗୋୟଲ୍ ଆତ୍ମନିର୍ଭର ଭାରତ ଆତୂନିର୍ଭର ଭାରତ ଅଭିଯାନକ୍ ସଫଳ କରିବା ଲାଗି ପର୍ଶ୍ଣ ସହଯୋଗ କରିବାକୁ କେନ୍ଦ୍ର ବାଶିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୁଷ ଗୋୟଲ୍ ବ୍ୟବସାୟୀ ସଙ୍ଘକୃ ଆହ୍ୱାନ ଦେଇଛନ୍ତି

ଜନସାଧାରଣ ଯେଭଳି ଭାରତରେ ନିର୍ମିତ ଦ୍ରବ୍ୟ କିଣିବେ ସେଥିଲାଗି ବ୍ୟବସାୟୀ ସଂଘ ପକ୍ଷର୍ତ ଏକ ଗ୍ରାହକ ସଚେତନତା ଅଭିଯାନ ଆରମ୍ଭ କରିବା ଉପରେ ଶ୍ରୀ ଗୋୟଲ୍ ଗୁରୁତ୍ୱାରୋପ କରିଛନ୍ତି